ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ରା ଗ୍ରହଣ କରାଯାଇଛି

ବିଶେଷକରି ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ

ବନ୍ଦୋବସ୍ତ କରାଯାଇଛି

ବସ୍ତି ବାସିନ୍ଦାଙ୍କ ଜୀବନଧାରଶ ମାନରେ ଉନ୍ତି ଆଶିବା ତଥା ଜୀବିକା ଯୋଗାଇ ଦେବାପାଇଁ ସୁଯୋଗ ସୃଷ୍ି କରାଯିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ଏହି ସଂସ୍ଚା ବସ୍ତି ଉନ୍ନତୀକରଣ କାର୍ଯ୍ୟକ୍ରମର ନଲେଜ୍ ପାର୍ଟନର୍ ଭାବେ କାର୍ଯ୍ୟ କରିବ

ମନ୍ଦିରଗୁଡ଼ିକର ଗର୍ଭଗୃହ ଛୋଟ ଯୋଗୁଁ ଗହଳି ହେଲେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ସରକାର ଦର୍ଶାଇଛନ୍ତି

ସାମାଜିକ ଦୂରତା ବଜାୟ ରଖିବା ଥର୍ମାଲ୍ ସ୍କାନିଂ ମାସ୍କ ପରିଧାନ କରିବା ଆଦି କଟକଶା ବାଧତାମୂଳକ କରାଯିବ ବୋଲି ଶ୍ରୀ ଉପାଧାୟ କହିଛନ୍ତି କୋଭିଡ୍ ମହାମାରୀ ସଂକ୍ରମଣ ଯୋଗୁଁ ଗତ ମାର୍ଚ୍ଚ ମାସଠାରୁ ନନକାନନ ପ୍ରାଶୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ୍ ରହିଥିଲା

ତାଙ୍କ ରଚିତ ବହୁ ପୁସ୍ତକ ପାଠକୀୟ ଆଦୃତି ଲାଭ କରିଛି ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି

ରାଜ୍ୟର ବିଭିନ୍ନ ସ୍ଥାନରେ ଶହୀଦ୍ ଭଗତ୍ ସିଂଙ୍କ ଜୟନ୍ତୀ ପାଳିତ ହୋଇଯାଇଛି